ଏଥିଲାଗି ଭୟଭୀତ ନ ହୋଇ ଆବଶ୍ୟକ ପ୍ରତିଷେଧକମ୍ବଳକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଆହ୍ୱାନ କରିଛନ୍ତି

ପିଏମ୍ ମୋଦି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା ସାରା ବିଶ୍ୱ କରୁଛି ଏବଂ ଏହି ବିଶ୍ୱ ମହାମାରୀକୁ ମାନବ ସମାଜ ନିଶ୍ଚୟ ପରାସ୍ତ କରିପାରିବ ଅନେକଗୁଡ଼ିଏ ଟ୍ୱିଟ୍ ବାର୍ତ୍ତାରେ କରୋନା ମୁକାବିଲା କର୍ଥିବା ଦେଶର ସମସ୍ତ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଦେଶରେ ସାଂପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କ୍ଷେତ୍ରରେ ଭାରତୀୟ ରେଳବାଇ ଟିମ୍ର ଭୂମିକାକୁ ସେ ପ୍ରଶଂସା କରିଛନ୍ତି ପିଏମ୍ କୋଭିଡ ନାଇଣ୍ଟିନ୍ ଦେଶରେ କୋଭିଡ ନାଇଷ୍ଟିନ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏଥିଲାଗି ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଦେଶବ୍ୟାପୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲନ୍ଧ କରାଇବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ମନ୍ତବ୍ୟ ଉପରେ ଟ୍ସିଟ୍ କରି ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ମିଳିତ ଉଦ୍ୟମରେ ଆମେ ନିଶ୍ଚିତ ଭାବେ ଏହି କୋଭିଡ୍ ନାଇଣ୍ଟିନ୍ ବିଶ୍ୱ ମହାମାରୀକୁ ପ୍ରତିହତ କରିପାରିବା

ଅନ୍ୟ ଏକ ଟ୍ୱିଟ୍ରେ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ଲାଗି ଭାରତୀୟ କ୍ରିକେଟ୍ ଖେଳାଳିମାନେ ଅପିଲ୍ କରିଥିବା ଏକ ଭିଡ଼ିଓକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଛୋଟ ଛୋଟ ମାତ୍ର ଆବଶ୍ୟକୀୟ ପ୍ରତିଷେଧକ ମୂଳକ ବ୍ୟବସ୍ଥା ହିଁ ଜନସାଧାରଣଙ୍କୁ ସୁରକ୍ଷା ଦେଇପାରିବ ତେବେ ଏ ସଂପର୍କରେ ଜନସଚେତନତା ସୃଷ୍ଟି ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି

ଏଫ୍ଡିଆଇ ପଲିସି କୋଭିଡ୍ ନାଇଣ୍ଟିନ୍ ବିଶ୍ୱ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିର ସମୀକ୍ଷା କରିଛନ୍ତି ବର୍ଭମାନ ପରିସ୍ଥିତିର ଲାଭ ଉଠାଇ କିଛି ଘରୋଇ କମ୍ପାନିକୁ କିଣିନେବା ଉଦ୍ୟମ ଉପରେ ଅଙ୍କୁଶ ଲଗାଇବା ସକାଶେ ଏହା କରାଯାଇଛି ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ପରିବର୍ଭନ କରାଯାଇ ଏବେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ କେବଳ ଭାରତ ସୀମାକୁ ଲାଗି ପଡ଼ୋଶୀ ଦେଶର ବ୍ୟକ୍ତି ବା କମ୍ପାନି ଦେଶରେ ପୁଞ୍ଜି ନିବେଶ କରିପାରିବେ ଏହା ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ଥିବା ଭାରତୀୟ ମାଲିକାନାର କମ୍ପାନିମାନେ ଦେଶରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କରିପାରିବେ ପାକିସ୍ତାନରେ ଥିବା କମ୍ପାନି ଓ ନାଗରିକମାନେ ପ୍ରତିରକ୍ଷା ମହାକାଶ ଆଶବିକ ଶକ୍ତି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରକୁ ଛାଡ଼ିଦେଲେ ପୁଞ୍ଜି ନିବେଶ କରିପାରିବେ ଭାରତୀୟ କମ୍ପାନିର ମାଲିକାନା ପରିବର୍ତ୍ତନ କରାଯାଉଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ କରାଯିବାକୁ ନୃତନ ନୀତିରେ ବ୍ୟବସ୍ଥା କରାଯାଇଛି କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ବିରୋଧୀ କଂଗ୍ରେସ ଦଳ ସ୍ୱାଗତ କରିଛି ଦଳ ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ ପରିସ୍ଥିତିରେ ଭାରତୀୟ କମ୍ପାନିଗୁଡ଼ିକୁ ଅକ୍ତିଆର କରିବା ଉଦ୍ୟମକୁ ରୋକାଯାଇ ପାରିବ ବରିଷ୍ଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚଳିତ ପୁଞ୍ଜି ନିବେଶ ନୀତିରେ ପରିବର୍ତ୍ତନ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଆନ୍ତର୍ଜାତିକ ମୁଦ୍ରା ପାର୍ଷି ଓ ବିଶ୍ୱବ୍ୟାଙ୍କ୍ର ବାର୍ଷିକ ବସନ୍ତ ବୈଠକର ଡେଭ୍ଲପ୍ମେଣ୍ଟ କମିଟି ଆଲୋଚନାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଚଳିତ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ଏକ ବୃହତ୍ ଆନ୍ତର୍କାତିକ ଅର୍ଥନୈତିକ ମନ୍ତରତାକୁ ଏଡ଼ାଯାଇ ପାରିବ ନାହିଁ ସେ କହିଛନ୍ତି ବିଶ୍ୱ ଅର୍ଥନୀତି ମନ୍ତୁରତା ଦେଇ ଗତି କରୁଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ବିଶ୍ୱବ୍ୟାପୀ ହେବାଦ୍ୱାରା ଏହା ଆହୁରି ଅଧିକ ଦୁର୍ବଳ ହୋଇପଡ଼ିଛି ଏହା ସାଙ୍ଗକୁ ବାଶିଜ୍ୟ ବିବାଦ ନୀତି ନିର୍ଦ୍ଧାରଣରେ ଅନିର୍ଜିତା ଓ ଭୂ ରାଜନୈତିକ ଉତ୍ତେଜନା ଏହାକୁ ଆହୁରି ଅଧିକ ଖରାପ କରିଛି ଶ୍ରୀମତୀ ଜର୍ଜିଏଭା କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଭଳି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା ଓ ଏହା ବହୁ ବିକାଶମୁଖୀ ଦେଶଗୁଡ଼ିକର ଅର୍ଥନୀତିଜ୍ଞମାନଙ୍କ ପାଇଁ ନୀତି ନିର୍ଦ୍ଧାରଣରେ ବଡ଼ ବଡ଼ ଚ୍ୟାଲେଞ୍ଜ୍ମାନ ଆଶିଦେଇଛି ପୂର୍ବରୁ ଭୂତାଣୁ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଚୀନ୍ ଦକ୍ଷିଣ କୋରିଆ ଓ ଇଟାଲୀ ଭଳି ଦେଶଗୁଡ଼ିକ ଉତ୍ପାଦନ କ୍ଷେତ୍ରରେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି ଏହା ବିଶ୍ୱ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି ସେ କହିଛନ୍ତି କରୋନା ଭୂତାଶୁରେ ଯେପରି ଅଧିକ ଲୋକ ପ୍ରାଣ ନ ହରାଇବେ ତାହାକୁ ଅଗ୍ରାଧିକାର ଦିଆଯିବା ଉଚିତ ଭୂତାଣ ସଂକ୍ରମଣ ବ୍ୟାପିବାକୁ ରେକିବାପାଇଁ ବିଶ୍ୱର ନୀତି ନିର୍ଦ୍ଧାଣକାରୀମାନେ ସବୁ ପ୍ରକାରର କୌଶଳ ଅବଲମ୍ୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଟ୍ୱିଟ୍ କରି ଶ୍ରୀ ସିଂ କହିଛନ୍ତି ଯେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାକୁ ନେଇ ଦେଶବାସୀ ସାମ୍ବା କରୁଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ସକାଶେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ଉପାୟ ସମ୍ପନ୍ଧରେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ହୋଇଛି ସରକାରଙ୍କ ପକ୍ଷରୁ ଜାରି ସର୍ତ୍ତାବଳୀରେ ଅଳ୍ପ କେତେକ ବିଭାଗର କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଥିଲାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏବେ ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପର ସେ ପ୍ରଶ ସା କରିଛନ୍ତି ସ୍ୱଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍କତି ଇରାନୀ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଲେବର ମିନିଷ୍ଟ୍ରି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କହିଛନ୍ତି ଯେ ସେମାନେ ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ କଷ୍ଟ୍ରୋଲ ରୁମ୍ ସହ ସମନ୍ଧୟ ରକ୍ଷା କରିବା ସକାଶେ ନୋଡାଲ୍ ଅଫିସର ନିୟୋଜିତ କରନ୍ତୁ

ଏହି କଣ୍ଟ୍ରୋଲ୍ ରୁମ୍ ସହିତ ନୋଡାଲ୍ ଅଫିସରମାନେ ସମନ୍ୱୟ ରକ୍ଷା କରି ଦିନମଜୁରିଆଙ୍କ ସମସ୍ୟାର ସମାଧାନ କରିବାକୁ ସେ କହିଛନ୍ତି

ଅମିତ ଶାହା ସମୀକ୍ଷା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ଲାଗି ସ୍ଥାପନ କରାଯାଇଥିବା ବିଭିନ୍ନ କଣ୍ଟ୍ରୋଲରୁମ୍ଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି ଏହି ଅବସରରେ ଶ୍ରୀ ଶାହା କୋଭିଡ୍ ନାଇଷ୍ଟିନ୍ ସ୍ଥିତି ସଂପର୍କରେ ବିଭିନ୍ନ ରାଜ୍ୟରେ ଥିବା କଣ୍ଟ୍ରୋଲ୍ରୁମ୍ଗୁଡ଼ିକର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ଶାହା ସଂପୃକ୍ତ ଅଧିକାରୀମାନଙ୍କର ଦୃଷ୍ଟାନ୍ତମଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି

ସୋପରର ବରିଷ୍ଠ ପୁଲିସ୍ ଅଧିକ୍ଷକ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଲକଡାଉନ୍ ଚାଲିଥିବା ଦୃଷ୍ଟିରୁ ସୋପର ସହରର ଉପକଶ୍ଚରେ ଥିବା ଆହାଦବାବା କ୍ରସିଂ ନିକଟରେ ମୁତୟନ ହୋଇଥିବା ଏହି ସୁରକ୍ଷା କର୍ମଚାରୀଙ୍କ ଉପରେ ସନ୍ତାସବାଦୀମାନେ ଆକ୍ରମଣ କରିଥିଲେ ଇତିମଧ୍ୟରେ ସଂପୃକ୍ତ ଅଞ୍ଚଳକୁ ଘେରଉ କରାଯିବା ସହ ସେଠାରେ ସର୍ଚ୍ଚ ଅପରେସନ୍କୁ ବ୍ୟାପକ କରାଯାଇଛି